ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ମିଳିତ ଭାବେ ମାଙ୍ଗ୍ଦେଚୁ କଳ ବିଦ୍ୟୁତ୍ ପ୍ରକଳ୍ପକୁ ଉଦ୍ଘାଟନ କରିଚ୍ଚନ୍ତି

ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍ଙ୍କ ସହ ଆଜି ଥିମ୍ପୁରେ କଥାବାର୍ତ୍ତା କରିଛନ୍ତି ଦୂଇ ନେତା ମୋଟାମୋଟି ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସହ ଏଥିରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନେବାକୁ ଏକମତ ହୋଇଛନ୍ତି ଉଭୟ ନେତାଙ୍କ ମଧ୍ୟରେ ପ୍ରଥମେ ମୁହାଁମୁହିଁ କଥାବାର୍ତ୍ତା ଓ ପରେ ପ୍ରତିନିଧିଷରୀୟ କଥାବାର୍ତ୍ତା ହୋଇଛି

ଭୁଟାନ୍ରେ ଭାରତଦ୍ୱାରା ନିର୍ମିତ ଏହା ହେଉଛି ଏ ଧରଣର ଚତୁର୍ଥ ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନଦ୍ୱାରା ବିକଶିତ ଦକ୍ଷିଣ ଏସୀୟ ଉପଗ୍ରହର ଗ୍ରାଉଣ୍ଡ୍ ଆର୍ଥ ଷ୍ଟେସନ୍କୁ ଦୁଇ ନେତା ଉଦ୍ଘାଟନ କରିଛନ୍ତି ପ୍ରଥମ ପର୍ଯ୍ୟାୟ ରୂପେ କାର୍ଡ଼ର ମଧ୍ୟ ଶୁଭାରମ୍ଭ କରାଯାଇଛି ଏହି ଅବସରରେ ଭାରତର ଜାତୀୟ ଜ୍ଞାନ ନେଟ୍ୱର୍କ ଓ ଭୁଟାନ୍ର ଦ୍ରୁକ୍ ରେନ୍ ମଧ୍ୟରେ ଆନ୍ତଃ ସଂଯୋଗ ପାଇଁ ଇ ଫଳକକ୍ ମଧ୍ୟ ଉନ୍ନୋଚନ କରାଯାଇଛି

ବିମାନ ଦୁର୍ଘଟଣା ଓ ଏହାର ତଦନ୍ତ ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ସ୍କାରକ ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି

ପୂର୍ବରୁ ଶ୍ରୀ ମୋଦିଙ୍କୁ ଭୁଟାନ୍ ରାଜା ଜିଗ୍ମେ ଖେସର ନାମ୍ଗ୍ୟେଲ୍ ଓ୍ୱାଙ୍ଗ୍ଚୁକ୍ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ ଭୁଟାନ୍କୁ ଦୁଇ ଦିନ ଗସ୍ତରେ ଯାଇ ଆଜି ସକାଳେ ପାରୋଠାରେ ପହଞ୍ଚଥିଲେ ଭୁଟାନ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ବରିଷ୍ଣ ଅଫିସରମାନେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଏହାପରେ ଶ୍ରୀ ମୋଦିଙ୍କୁ ସାମରିକ ଅଭିବାଦନ ଦିଆଯାଇଥିଲା

ୟୁଏନ୍ଏସ୍ସି କାଶ୍ମୀର ଜାତିସଂଘ ନିରାପତ୍ତା ପରିଷଦରେ ଗତକାଲି ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ ଅଧିକାଂଶ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାରତକୁ ସମର୍ଥନ କରିବା ସହ କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ଭାରତକୁ ଏକଘରିଆ କରିବା ପାଇଁ ପାକିସ୍ତାନର ଉଦ୍ୟମ ଫିକା ପଡ଼ିଯାଇଛି

କଜ୍ମୁ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ ମର୍ଯ୍ୟାଦା ପ୍ରତ୍ୟାହାର କରି ନିଆଯିବା ବିଷୟ ଉପରେ ଆଲୋଚନା ପାଇଁ ଚୀନ୍ର ଅନୁରୋଧକ୍ରମେ ଜାତିସଂଘ ନିରାପତ୍ତା ପରିଷଦର ଏହି ବୈଠକ ଡକାଯାଇଥିଲା କେବଳ ଚୀନ୍ ପାକିସ୍ତାନକୁ ସମର୍ଥନ କରିଥିବାବେଳେ ବ୍ରିଟେନ୍ ଫ୍ରାନ୍ସ ରୁଷ୍ ଓ ଆମେରିକା ଭଳି ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନେ କାଶ୍କୀର ପ୍ରସଙ୍ଗର ଦ୍ୱିପକ୍ଷୀୟ ଉପାୟରେ ସମାଧାନ ହେବାକୁ ଚାହିଁଥିଲେ ନିରାପତ୍ତା ପରିଷଦର ଏହି ଅଣଆନୁଷ୍ଠାନିକ ବୈଠକର ଫଳାଫଳକୁ ନେଇ ଭାରତ ସନ୍ତୋଷ ପ୍ରକାଶ କରିଛି ଓ ଜନ୍ମୁ କାଶ୍ମୀରର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ସରକାର ସମ୍ପ୍ରତି ନେଇଥିବା ନିଷ୍କଭି ଯଥାର୍ଥ ବୋଲି ଦର୍ଶାଇଛି ବୈଠକ ପରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍ ଆକବରୁଦ୍ଦିନ୍ କହିଛନ୍ତି ଭାରତର ଆଭିମୁଖ୍ୟ ପୂର୍ବରୁ ଯାହା ଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ସେ କହିଛନ୍ତି ଦେଶମାନେ ସେମାନଙ୍କ ମଧ୍ୟରେ ଥିବା ଅମୀମାଂଶିତ ବିଷୟଗୁଡ଼ିକର ସମାଧାନ ସମୟରେ ସ୍ୱାଭାବିକ କୂଟନୈତିକ ଉପାୟର ଅବଲୟନ କରିଥା'ନ୍ତି ଓ କୌଣସି ଏକ ଗଣତାନ୍ତିକ ରାଷ୍ଟ୍ର ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ସହ କଥାବାର୍ତ୍ତାକୁ କେବେ ସ୍ୱୀକୃତି ଦେବ ନାହିଁ ଜେକେ ସିଚ୍ଚଏସନ୍ ଜନ୍ମୁ କାଶ୍ଳୀରରେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୁନର୍ବାର ଖୋଲିବା ସହ ସମଗ୍ର ରାଜ୍ୟ ବିଶେଷକରି କାଶ୍କୀର ଉପତ୍ୟକାର ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଶିକ୍ଷାନୁଷ୍ଠାନଗୁଡ଼ିକ ସୋମବାରଠାରୁ ଖୋଲିବ

ଶ୍ରୀନଗର ସହର ଓ ବଡ଼ଗାମ୍ ଜିଲ୍ଲାର ଅନେକ ଅଞ୍ଚଳରେ ମଧ୍ୟ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ ସେବା ପ୍ରନଃ ଆରମ୍ଭ ହୋଇଛି

ଗତକାଲି ରାଜ୍ୟପାଳ ସତ୍ୟପାଳ ମଲିକ୍ ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ରୀତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜନ୍ମ କାଶ୍ୱୀର ପ୍ରଧାନ ସଚିବ ତଥା ସରକାରଙ୍କ ମ୍ରଖପାତ୍ର ରୋହିତ୍ କଂସଲ୍ କହିଛନ୍ତି କାଶ୍ମୀର ଉପତ୍ୟକାରେ ପରିସ୍ଥିତିରେ ଉନ୍ନତି ଘଟୁଛି ଆକି ଶ୍ରୀନଗରଠାରେ ସାମ୍ବାଦିକମାନଙ୍କ ସହ ବାର୍ଭାଳାପ ସମୟରେ ସେ କହିଛନ୍ତି ସର୍ବସାଧାରଣ ପରିବହନ ସେବା ଆରମ୍ଭ ହୋଇଛି ଓ ଅଧିକାଂଶ ଗ୍ରାମୀଣ ଇଲାକାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବାର ଖବର ମିଳିଛି ପ୍ରେସିଡେଣ୍ଟ ହେଲ୍ଥ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସରକାରଙ୍କର ଆୟଷ୍କାନ ଭାରତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ମିଶନ୍ କରିଆରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଦୂରୀକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ୱାର୍ଦ୍ଧାର ସେବାଗ୍ରାମଠାରେ ମହାତ୍ମାଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ସୁବର୍ଷ୍ଣ କ୍ରୟନ୍ତୀ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଶବୀସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ମହାତ୍ମାଗାନ୍ଧିଙ୍କର ଜୀବନୀକୁ ପାଠ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ମହାତ୍ମାଗାନ୍ଧିଙ୍କ ଜୀବନୀରୁ ସେମାନଙ୍କୁ ନୈତିକତା ସମ୍ଭେଦନଶୀଳତା ଶ୍ରମର ମହତ୍ତ୍ୱ ଓ ମାନବର ସେବା ଭଳି ମହତ୍ ବିଷୟଗୁଡ଼ିକ ମିଳିପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି ପୂର୍ବରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସେବାଗ୍ରାମସ୍ଥିତ ମହାତ୍ମାଗାନ୍ଧିଙ୍କ ଆଶ୍ରମ ପରିଦର୍ଶନ କରି 'ବାପୁ କୁଟି'ଠାରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ

ସୀମାନ୍ତ କିଲ୍ଲୁ ରାଜୌରୀର ନୌସେରା ସେକ୍ଟରରେ ପାକିସ୍ତାନ ସୈନ୍ୟମାନେ ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି ଶହୀଦ୍ ଯବାନଙ୍କର ନାମ ଲାନ୍ସ ନାଏକ ସନ୍ଦିପ୍ ଥାପ୍ପା ବୋଲି ଜଣାପଡ଼ିଛି

ସୀମାରେ ସଜାଗ ଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଓ ଗୁଳି ବିନିମୟ ସମୟରେ ଲନ୍ସ ନାଏକ ଥାପ୍ପାଙ୍କର ପରଲୋକ ଘଟିଥିଲା ସର୍ବଶେଷ ଖବର ମିଳିବାବେଳକୁ ଗୁଳି ବିନିମୟ କାରି ଥିଲା

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ସମବାୟ ବିକ୍ୟ ବିକାଶ ସଂଘର ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି

ଜେଟ୍ଲୀ ଏମ୍ସ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଏବଂ ବିଏସ୍ପି ମୁଖ୍ୟ ମାୟାବତୀ ଆକି ନୂଆଦିଲ୍ଲୀର ଏମ୍ସ୍କୁ ଯାଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ଭେଟିଛନ୍ତି

ପ୍ରେଜ୍ ପିଏମ୍ ନବରୋଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ସୀ ନବବର୍ଷ ନବରୋଜ୍ ଅବସରରେ ଆଜି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ଭାରତରେ ବସବାସ କରୁଥିବା ପାର୍ସୀ ସମ୍ପ୍ରଦାୟର ଲୋକମାନଙ୍କର ଦେଶର ସମୂଦ୍ଧି ଓ କଲ୍ୟାଣ ଦିଗରେ ଯଥେଷ୍ଟ ଅବଦାନ ରହିଛି ଓ ଏହାର ଅନନ୍ୟ ସଂସ୍କୃତିକୁ ସେମାନେ ସମୂଦ୍ଧ କରିଛନ୍ତି ନବରୋଜ୍ ସମସ୍ତଙ୍କ ପାଇଁ ଖୁସି ଓ ସମୂଦ୍ଧି ଆଣିଦେବ ଏବଂ ସାମାାଜିକ ସଦ୍ଭାବନା ତଥା ଭ୍ରାତୃଭାବ ପ୍ରତି ଆମର ପ୍ରତିଶ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ